ଏହାଫଳରେ ସାଧାରଣ ଲୋକଙ୍କ ପାଇଁ ବ୍ୟାଙ୍କ୍ରୁ ଋଣ ନେବା ଶସ୍ତା ହେବ ଏଭଳି ପଦକ୍ଷେପଦ୍ୱାରା ବ୍ୟାଙ୍କ୍ଗୁଡ଼ିକରେ ସୁଧର ଚାପ ହ୍ରାସ ହେବ

ପରିସ୍ଚିତିକୁ ଦୃଷିରେ ରଖ୍ ସେଠାରେ ଏକ ପ୍ଲାଟୁନ୍ ପୁଳିସ୍ ଫୋର୍ସ ମୁତ୍ୟନ କରାଯାଇଛି

ସମ୍ତଙ୍କୁ ଥଇଥାନ କରିବା ଦାବି ନେଇ ବସ୍ତିବାସିନ୍ଦା ଜିଲ୍ଲାପାପଳଙ୍କ ଉଦ୍ଦେଶ୍ୟରେ ଏକ ସ୍ଲାରକପତ୍ର ପ୍ରଦାନ କରିଛନ୍ତି

ସହରାଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବାପାଇଁ ଏସ୍ପି ଅନୁପମା ଜେମ୍ସ୍ ଗୁରୁତ୍ୱାରୋପ କରିଥିଲେ ସରକାରୀ ଜମି ଜବରଦଖଲକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ବଉି ନିଆଯାଇଥିଲା

ସମସ୍ତ ଆହତଙ୍କୁ କିଲ୍ଲା ମୁଖ୍ୟ ଚିକିହାଳୟରେ ଭର୍ତ୍ତି କରାଯାଇଛି

ଆହତମାନଙ୍କୁ ସୋର ମେଡିକାଲ୍ରେ ଭର୍ତ୍ତି କରାଯାଇଛି

ସର୍ଟ ସକ୍ରିଟ୍ କାରଣରୁ ଏହି ନିଆଁ ଲାଗିଥିବା ଜଣାପଡ଼ିଛି ଏହି ଅଗ୍ନିକାଣରେ କେହି ମୂତାହତ ହୋଇ ନ ଥିବା ସୂଚନା ମିଳିଛି

ମନଲୋଭା କାରୁକାର୍ଯ୍ୟ ଓ ଶିଳ୍ଚୀର କଳା ଚାତୁରୀରେ ସମସ୍ତ ପୂଜାମଣ୍ଡପ ଝଲସି ଉଠୁଛି

ରଙ୍ଗିନ୍ ଆଲୋକମାଳାରେ କଟକ ସହର ଝଲସି ଉଠୁଛି

ସେହିପରି ଆଜି ରାଜଧାନୀ ଭୁବନେଶ୍ୱରରେ ମହାଷଷୀ ପ୍ରଜା ଅବସରରେ ଚଳଚଞଳ ହୋଇଉଠିଛି ସମସ୍ତ ପୂଜାମଣ୍ଡପ ବିଲ୍ୱବରଣ ଆବାହନ ପରେ ଆବିର୍ଭୁତା ହେବେ ମା' ଜଗତ୍ଜନନୀ ଦଶଭୁଜା ଏହି ଅବସରରେ ପ୍ରାଚୀନ ଶକ୍ତିପୀଠ ସ୍ବର୍ଶ୍ଣପୁର ବେଶ୍ ଚଳଚଞ୍ଚଳ ହୋଇଉଠିଥିବାବେଳେ ପ୍ରଜା ପରିବେଶ ଉହବମୁଖର ହୋଇଉଠିଛି